କର୍ଣ୍ଣାଟକ କଂଗ୍ରେସ କର୍ଣ୍ଣାଟକରେ ଜେଡିଏସ୍ ଓ କଂଗ୍ରେସ ମେଣ୍ଟ ସରକାର ଗତକାଲି ବିଧାନସଭାରେ ଆସ୍ଥା ଭୋଟ୍ରେ ପରାଜିତ ହେବା ପରେ ରାଜ୍ୟରେ ତିନିସପ୍ତାହ ଧରି ଚାଲିଥିବା ରାଜନୈତିକ ନାଟକର ଅବସାନ ଘଟିଛି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଆସ୍ଥାଭୋଟ୍ରେ ପରାଜିତ ହେବା ପରେ ଗତ ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି

ଆସ୍ଥାଭୋଟ୍ ପରେ ବିଜେପି ନେତା ବିଏସ୍ ୟେଦୁରପ୍ସା କହିଛନ୍ତି ଯେ ଏଠାରେ ଗଣତନ୍ତ୍ରର ବିଜୟ ହୋଇଛି ତେବେ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ସରକାର ଗଠନ କରିବା ପାଇଁ ଦାବି କରିବ ବିଜେପି ବିଧାୟକ ଦଳ ନେତା ବିଏସ୍ ୟେଦୂରପ୍ସା କହିଛନ୍ତି ଯେ ସେ ଆସନ୍ତା ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟିବେ

ଟ୍ରାଫିକ୍ ଆଇନ୍ ଉଲ୍ଲୁଘନ ପାଇଁ ଜୋରିମାନା ବୃଦ୍ଧି ତୂତୀୟପକ୍ଷ ବୀମାର ସମାଧାନ ଏବଂ ଘରୋଇ ଟାକ୍କି ଚାଳକମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା ହ୍ରାସ କରିବା ପାଇଁ ଏହି ସଂଶୋଧନ ବିଲ୍ରେ ଗୁରୁତ୍ୱ ଦିଆଯାଇଛି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ବିନା ଅର୍ଥରେ ଚିକିିି୍ସା ସେବା ପ୍ରଦାନ ଏହି ବିଲ୍ର ଅନ୍ୟତମ ଲକ୍ଷ୍ୟ ଗୁରୁତର ଆହତ ହେବାର ଏକଘଣ୍ଟା ପର୍ଯ୍ୟନ୍ତ ସମୟକୁ ଗୋଲ୍ଡେନ ଆୱାର ବୋଲି ଦର୍ଶାଯାଇଛି ଏହି ସମୟରେ ଆହତଙ୍କୁ ଡାକ୍ତରୀ ସୁବିଧା ଯୋଗାଇଦେବା ସହ ମୃତ୍ୟୁକୁ ରୋକିବା ପାଇଁ ଅଗ୍ରାଧିକାର ଦିଆଯାଇଛି ହିଟ୍ ଆଣ୍ଡ୍ ରନ୍ ମାମଲାରେ ସହାୟତା ରାଶି ବୃଦ୍ଧି କରାଯାଇଛି

ଆଲୋଚନାର ଉତ୍ତର ଦେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଏହି ବିଧେୟକ ଦ୍ୱାରା ଭ୍ରଷ୍ଟାଚାର ଦୂର ହେବ ଏବଂ ସଡ଼କ ନିରାପତ୍ତାରେ ଉନ୍ନତି ଘଟିବ ସେହିପରି ବୈଷୟିକ ଜ୍ଞାନ ଆଧାରରେ ଟ୍ରାଫିକ୍ ନିୟନ୍ତ୍ରଣର ବ୍ୟବସ୍ଥା କରାଯାଇଛି

ଦ୍ୱିତୀୟ ପାଳିର ସ୍ୱଚ୍ଚ ସମୟ ମଧ୍ୟରେ କେନ୍ଦ୍ର ସରକାର ବ୍ୟବସାୟୀଙ୍କ ସମେତ ସମାଜର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ବଳିଷ୍ଠ ନିର୍ଭୀକ ଏବଂ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ସମସ୍ତ ଦୋକାନୀ ଖୁଚୁରା ବ୍ୟବସାୟୀ ଏବଂ ସ୍ୱରୋଜଗାର କରୁଥିବା ଲୋକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ପେନ୍ସନ୍ ଯୋଜନା ମଂକ୍କୁର କରିଛନ୍ତି

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି କନସାଧାରଣ ସେମାନଙ୍କ ଆୟକର ରିଟର୍ଣ୍ଣ ଦାଖଲ କରିବାରେ କେତେକ ଅସୁବିଧାର ସମ୍ମୁଖୀନ ହେଉଥିବା ଖବର ହସ୍ତଗତ ହେବା ପରେ ଏହି ନିଷ୍ପଭି ନିଆଯାଇଛି

ଏକ ପ୍ରେସ୍ ଇସ୍ତାହାରରେ ଆର୍ବିଆଇ ପକ୍ଷରୁ କୁହାଯାଇଛି ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଦେଖା ଦେଉଥିବା ସୁଯୋଗର ସଦ୍ବିନିଯୋଗ ପାଇଁ ଏଥିରେ ବ୍ୟବସ୍ଥା ରହିଛି ଆର୍ବିଆଇର ଲକ୍ଷ୍ୟ ହାସଲ ଦିଗରେ ଏକ ରଣନୀତିକ କାର୍ଯ୍ୟଖସଡ଼ା ପ୍ରମୁଖ ଉଦ୍ଦେଶ୍ୟ ଲକ୍ଷ୍ୟ ଏବଂ ବ୍ୟାଙ୍କର ଦେଶ ପ୍ରତି ଥିବା ଉତ୍ତରଦାୟିତ୍ୱକୁ ଏହି ଭିଜନ ଷ୍ଟେଟ୍ମେଣ୍ଟ୍ରେ ସ୍ଥାନୀତ କରାଯାଇଛି ପାରଦର୍ଶିତା ଏବଂ ଉତ୍ତରଦାୟିତ୍ୱକୁ ପ୍ରମୁଖ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି ଦକ୍ଷ ମାନବ ସମ୍ଭଳର ସଦ୍ବିନିଯୋଗ ଡିକିଟାଲ ଅନୁକୂଳ ବାତାବରଣ ଏବଂ ବାସ୍ତବିକ ପାରଦର୍ଶିତା ଆଣିବା ଏହି ପଦକ୍ଷେପର ଲକ୍ଷ୍ୟ

ପୁଲୱାମା ଓ ଶ୍ରୀନଗରରେ ଏହି ଚଢ଼ାଉ କରାଯାଇଛି ପୁଲୱାମାଠାରେ ଥିବା ସୀମାପାର ବାଣିଜ୍ୟ ସଂଘର ସଭାପତି ତନ୍ବୀର ଅହନ୍ମଦ ଓ୍ନାନିଙ୍କ ଆକମୋଦାସ୍ଥିତ ବାସଭବନରେ ଏହି ଚଢ଼ାଉ କରାଯାଇଛି ଏଥିସହ ଶୀନଗରର ସଫକଦଲ ବାଇମିନା ଏବଂ ପାରିମ୍ପୋରାଠାରେ ଥିବା ଫଳ ବକ୍କାରରେ ମଧ୍ୟ ଚଢ଼ାଉ କରାଯାଇଛି ଚଢ଼ାଉ ସମୟରେ ଏନ୍ଆଇଏ ଟିମ୍ ସହ ସିଆର୍ପିଏଫ୍ ଓ ଜାନ୍ଗୁ କାଶ୍ୱୀର ପୁଲିସ୍ ମଧ୍ୟ ଉପସ୍ଥିତ ଥିଲେ ଏନ୍ଆଇଏ ଟିମ୍ ଏହି ଚଢ଼ାଉ ସମୟରେ ସୀମାପାର ବାଶିଜ୍ୟ ସଂପର୍କିତ ବହୁ ତଥ୍ୟ ଓ ଫଟୋଚିତ୍ର ଏବଂ ଇଲେକ୍ଟ୍ରୋନିକ୍ ସରଞ୍ଜାମ ଜବତ କରିଛି

କେକେ ଆରେଷ୍ଟ ଜାମ୍ମୁ କାଶ୍ମୀର ପୁଲିସ ଶ୍ରୀନଗର ବାରମୁଲା ଓ ସୌରା ଅଞ୍ଚଳରୁ ହିଜିବୁଲ୍ ମୁଜାହିଦ୍ଦିନର ତିନିଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ପୁଲିସ୍ କହିଛି ଏହି ଆତଙ୍କବାଦୀମାନଙ୍କର ଚାନ୍ପୋରାଠାରେ ସ୍ୱତନ୍ତ୍ର ପୁଲିସ୍ ଅଫିସର ରୋମାନଙ୍କୁ ଗୁଳିମାଡ ଜାମ୍ପୁ ଓ ଶ୍ରୀନଗର ସହରର ବିଭିନ୍ନ ଗୁଳିଗୋଳା ବର୍ଷଣ ଘଟଣାରେ ସଂପୃକ୍ତି ରହିଛି ଶ୍ରୀନଗର ଏସ୍ଏସ୍ପି ହସିବ୍ ମୁଗଲ ଗତକାଲି ଶ୍ରୀନଗରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମାନବିକ ଓ ବୈଷୟିକ ତଦନ୍ତ ପରେ ଆତଙ୍କବାଦୀମାନଙ୍କୁ ଗିରଫ କରାଯାଇଛି

ଶ୍ରୀ ମୁଗଲ କହିଛନ୍ତି ବିଚ୍ଛିନ୍ନତାବାଦୀ ରାଜନୈତିକ ସଂଗଠନ ତେହେରିକ୍ ଏ ହୁରିଆତ୍ ଅଧ୍ୟକ୍ଷ ଅସରପ୍ ସେହାନଙ୍କ ପୁଅ ତଥା ହିଜିବୁଲ୍ ମୁଜାହିଦିନ୍ର କମାଣ୍ଡର କୁନୈଦ୍ ସେହାନ ଏହି ଆକ୍ରମଣ କରିବାକୁ ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ରାଜନାଥ ଏନ୍ସିସି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଜାତୀୟ ସମର ଶିକ୍ଷାର୍ଥୀବାହିନୀ ଏନସିସି କ୍ୟାଡେଟମାନଙ୍କୁ ପ୍ରଦାନ କରାଯାଉଥିବା ପୁରସ୍କାର ସଂଖ୍ୟା ଏବଂ ଆର୍ଥକ ପ୍ରୋହାହନ ରାଶି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି

ସେହିପରି ପୁରସ୍କାର ରାଶି ପରିମାଣ ମଧ୍ୟ ବୃଦ୍ଧି କରାଯାଇଛି ଏନସିସି କ୍ୟାଡେଟମାନେ ଏଣିକି ଦୁଇଟି ରକ୍ଷାମନ୍ତ୍ରୀ ପଦକ ପାଇବାଲାଗି ଯୋଗ୍ୟ ବିବେଚିତ ହୋଇପାରିବେ

ଜାବ୍ଡେକର କ୍ଲାଇମେଟ୍ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର ଗତକାଲି ନୂଆଦିଲ୍ଲୀଠାରେ କାତିସଂଘ ମହାସଚିବଙ୍କ ସ୍ୱତନ୍ତ୍ର ପ୍ରତିନିଧି ଲୁଇସ୍ ଆଲ୍ବାଙ୍କୁ ସାକ୍ଷାତ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଭାରତ ହାସଲ କରିଥିବା ଉପଲଛି ବିଷୟରେ ଶ୍ରୀ ଆଲବାଙ୍କୁ ମନ୍ତ୍ରୀ ଶ୍ରୀ ଜାବଡେକର ଅବଗତ କରାଇଛନ୍ତି

ଭାରତରେ ଜଙ୍ଗଲର ବ୍ୟାପକତା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଅତିରିକ୍ତ ଉଦ୍ଯାନ ନିର୍ଗମନ ହ୍ରାସ ଲକ୍ଷ୍ୟ ପ୍ରରଣ ପାଇଁ ଭାରତ ପ୍ରୟାସ ଚଳାଇଛି ବୋଲି ଆଲୋଚନାକାଳରେ ଶ୍ରୀ ଜାବ୍ଡେକର କହିଛନ୍ତି

ସେହିପରି ବ୍ୟାପକ ସଂଖ୍ୟାରେ ପାରମ୍ପରିକ ବଲ୍ବ ବଦଳରେ ଏଲ୍ଇଡି ବଲ୍ବ ବ୍ୟବହାର ଯୋଗୁଁ ବିଦ୍ୟୁତ୍ ଶକ୍ତି ସଂଚୟ ଏବଂ ପ୍ରଦ୍ଷଣ ମାତ୍ରା ହ୍ରାସ ପାଇଛି ବୋଲି ଶ୍ରୀ ଜାବଡେକର କହିଛନ୍ତି

ୟୁନିଭରସିଟିଜ୍ ୟୁକେ ଇଷ୍ଟରନ୍ୟାସନାଲ୍ ଏବଂ ବ୍ରିଟିଶ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଗତକାଲି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି

ପାକିସ୍ତାନ ବ୍ଲାଷ୍ଟ୍ ପାକିସ୍ତାନର ବାଳୁଚିସ୍ତାନ ପ୍ରଦେଶରେ ଗତକାଲି ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି

କ୍ୱେଟାର ଡିଆଇଜି ଅବଦୁଲ ରଜାକ୍ ଚିମା କହିଛନ୍ତି ଆହତମାନଙ୍କୁ ସ୍ଥାନୀୟ ହସ୍କିଟାଲ୍ରେ ଭର୍ତ୍ତି କରାଯିବା ସହ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି